ଏହି ପ୍ରସ୍ତାବକୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଗତକାଲି ଅନୁମୋଦନ କରିଛନ୍ତି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷିତ ହେବାକୁଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଚୁରୀ ମିଳିପାରେ

କରାଯାଇଛି

ବର ଦେଖା ପାଇଁ ପୂର୍ବର୍ ରଖାଯାଇଥିବା ମୁମି ଚୂଡା କଦଳୀ ଓ ଚିନି ଖାଇ ସମସ୍ତ ଶିଶୁ ଗୁରୁତର ହୋଇଥିବା କୁହାଯାଉଛି